ରାଜ୍ୟ ସରକାରଙ୍କୁ ମୁଁ ଅନୁରୋଧ କରୁଛି ଯେ ନିୟମ ଓ ଆଇନକୁ ପାଳନ କରାନ୍ତୁ

ପରବର୍ତୀ ଆଦେଶ ଯାଏ ଏହି ଆନ୍ତଃ ରାଜ୍ୟ ବସ ଚଳାଚଳ ବନ୍ଦ ରହିବ ସୂଚନା ଅନୁସାରେ ଗତକାଲି ରାଜ୍ୟ ସରକାର ରାଜ୍ୟରୁ ଅନ୍ୟ ରାକ୍ୟକୁ ଯାଉଥିବା ଓ ରାକ୍ୟ ବାହାରୁ ଆସୁଥିବା ସମସ୍ତ ଆନ୍ତଃରାକ୍ୟ ବସ୍ ଚଳାଚଳକୁ ପରବର୍ତୀ ନିର୍ଦ୍ଦେଶନାମା ପଯ୍ୟନ୍ତ ବାତିଲ କରିବାକୁ ନିଷ୍ବତି ନେଇଥିଲେ ସେହିପରି ଦ୍ରବ୍ୟ ଓ ସେବା ପରିବହନ ନିମନ୍ତେ ଓଡ଼ିଶା ସରକାର ଏକ ରାକ୍ୟସ୍ତରୀୟ ମନିଟରିଂ ୟୁନିଟ୍ ଗଠନ କରିଛନ୍ତି